ବଜେଟ୍ ଅଧିବେଶନ ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ବିଧାନସଭା ଚାରିପଟେ ତ୍ରିସ୍ତରୀୟ ସ୍ବରକ୍ଷା ବ୍ୟବସ୍କା ଗ୍ରହଶ କରାଯାଇଛି

ଏହି ଅନୁସାରେ ଜଳକ୍ରୀଡ଼ା ତଥା ଜଳ ପର୍ଯ୍ୟଟନର ବିକାଶ କରାଯିବ

ବ୍ୟୟ କରାଯିବ ହାଇଦ୍ରାବାଦର ଏକ ସଂସ୍ରା ଏଥଲାଗି ନକ୍ୱା ପ୍ରସ୍ତୁତ କରିଛି